ସେଠାରେ ସେ ରାଜ୍ୟର ସମନ୍ଧିତ ସମବାୟ ବିକାଶ ପ୍ରକଳ୍ପକୁ ଉଦ୍ଘାଟନ କରିବେ ଦାଦନ ଶ୍ରମିକ ପଳାୟନ ରୋକିବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି ଏହାଛଡ଼ା ସେଠାରେ ପ୍ରଧାନମନ୍ତ୍ରୀ ଦୀନ ଦୟାଲ ଉପାଧ୍ୟାୟ କୃଷକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଋଣ ବଣ୍ଟନ କରିବେ

ଦୀର୍ଘଦଶନ୍ଧି ଧରି ଗରିବମାନଙ୍କର ଏହି ଆବଶ୍ୟକତା ପୂରଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି

ଏଥିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିଭିନ୍ନ ସଫଳତାର ତାଲିକା ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ କେନ୍ଦ୍ରରେ ଏକ ସଂଖ୍ୟାଗରିଷ୍ଠ ସରକାର ରହିଥିବାରୁ ଭାରତ ବିଶ୍ୱ ଦରବାରରେ ଏକ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି ଭାରତର ଆତ୍ମବିଶ୍ୱାସ ଏବେ ସବୁଠୁ ଉପରେ ରହିଛି ଏହା ଏକ ଉତ୍ତମ ଲକ୍ଷଣ କାରଣ ଏହା ଦ୍ୱାରା ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷୋଡ଼ଶ ଲୋକସଭା ପାଇଁ ଦେଶ ଗର୍ବିତ ରହିବ କାରଣ ଏଥିରେ ସର୍ବାଧିକ ମହିଳା ସଦସ୍ୟ ପ୍ରତିନିଧ୍ତ୍ୱ କରିଥିଲେ ରାଫେଲ ଲଢୁଆ ଯୁଦ୍ଧ ବିମାନ କ୍ରୟ ମାମଲାରେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରୁଥିବାରୁ ତାହାର ଜବାବ ଦେବାକୁ ଯାଇ ଶ୍ରୀ ମୋଦି ତାଚ୍ଛଲ୍ୟକରି କହିଥିଲେ ଯେ ସଂସଦର ଏହି ଗୃହରେ ଅନେକ ବିମାନ ଉଡ଼ାଯାଉଛି କଂଗ୍ରେସ ତୂଶମୂଳ କଂଗ୍ରେସ ସିପିଆଇଏମ୍ ଟିଆର୍ଏସ୍ ଏଲ୍ଜେପି ଆଦି ଦଳର ନେତାମାନେ ଏହି ଅବସରରେ ଉଦ୍ବୋଧନ ଦେବା ସହ ଗୃହକୁ ଠିକ୍ଠାକ୍ ଚଳାଇବାରେ ବାଚସ୍କତି ସୁମିତ୍ରା ମହାଚ୍ଚନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ଗତକାଲି ରାଜ୍ୟସଭା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରହିଛି ସଂସଦର ବଜେଟ୍ ଅଧିବେଶନ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ତିନି ତଲାକ ବିଲ୍ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇପାରିଲା ନାହିଁ

ସେହିଭଳି ଆଉ କେତେକ ଜାତିର ଆଦିବାସୀଙ୍କୁ ଉପଜାତି ମାନ୍ୟତା ଦେବା ପାଇଁ ଆବଶ୍ୟକ ସମ୍ଭିଧାନ ସଂଶୋଧନ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି ଏହାଫଳରେ ଛତିଶଗଡ଼ର ଅନେକ ଜନକାତିର ଲୋକେ ଉପକୃତ ହେବେ ସେହିଭଳି ସଫେଇ କର୍ମଚାରୀ ଜାତୀୟ ଆୟୁକ୍ତଙ୍କ କାର୍ଯ୍ୟକାଳ ତିନିବର୍ଷ କରିବା ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି

ଏହାଛଡ଼ା ଆଉ କେତେକ ପ୍ରସ୍ତାବ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି ବୋଲି ଶ୍ରୀ ଗୋଏଲ୍ ସୂଚନା ଦେଇଛନ୍ତି

ରାଜସ୍ଥାନ ଅନଗ୍ରସର ବର୍ଗ ସଂଶୋଧନ ବିଲ୍ ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଏବଂ ତାହା ବିନା ବାଧାରେ ଅନୁମୋଦିତ ହୋଇଛି

ଗତକାଲି ବିହାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବା ଅବସରରେ ସେ ଏହା କହିଛନ୍ତି ଜାତି ଭିତ୍ତିକ ଜନଗଣନା ହେଲେ ପଛୁଆ ଜାତି ଓ ଅନ୍ୟାନ୍ୟ ଜାତିଙ୍କ ସଂପର୍କରେ ପ୍ରକୃତ ତଥ୍ୟାବଳି ମିଳିପାରିବ ବିହାରରେ ମୁଖ୍ୟମନ୍ତ୍ରୀ ବୃଦ୍ଧଜନ ପେନ୍ସନ୍ ଯୋଜନା ବୁଢ଼ାବୁଢ଼ୀଙ୍କୁ ଆସନ୍ତା ଏପ୍ରିଲ୍ ପହିଲାରୁ ବଣ୍ଟନ କରାଯିବ ବୋଲି ଶ୍ରୀ କୁମାର ଏହି ଅବସରରେ ମଧ୍ୟ ଘୋଷଣା କରିଛନ୍ତି

ସ୍ପତନ୍ତ୍ର ବିଚାରପତି ଅରବିନ୍ଦ କୁମାର କହିଛନ୍ତି ସକ୍ସେନାଙ୍କ ଡାକ୍ତରୀ ରିପୋର୍ଟ ଅଧ୍ୟୟନ କରିବା ପରେ ଆବେଦନର ଶୁଣାଣି କରିବେ

ସକ୍ସେନା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଲୋଡିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ସାକ୍ସେନାଙ୍କୁ ଜାମିନ୍ ଦେବାକୁ ଆପଭି ନାହିଁ ହେଲେ ସେ ଦିଲ୍ଲୀ ଛାଡ଼ିପାରିବେ ନାହିଁ

ଅନ୍ୟପକ୍ଷରେ ଭିଭିଆଇପି ହେଲିକପୁର କାରବାର ମାମଲାରେ ଗିରଫ ହୋଇଥିବା କ୍ରୀଷ୍ଟିୟାନ୍ ମିଚେଲ୍ଙ୍କ ଜାମିନ ଆବେଦନ ଶୁଣାଶିକୁ ଅଦାଲତ ସଂରକ୍ଷିତ ରଖିଛନ୍ତି ଇଡି ରବର୍ଟ ଭଦ୍ରା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ବ୍ୟବସାୟୀ ରବର୍ଟ ଭଦ୍ରା କ୍ରମାନ୍ୱୟରେ ଦ୍ୱିତୀୟ ଦିନ ପାଇଁ ଜୟପୁରଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହୋଇଥିଲେ ବିକାନିର୍ରେ ସେ କିଶିଥିବା ଜମିକୁ ନେଇ ଉପୁଜିଥିବା ବିବାଦ ସଂପର୍କରେ ତାଙ୍କୁ ଗତକାଲି ଦିନସାରା କ୍ଷେରା କରାଯାଇଥିବା ଜଣାପଡ଼ିଛି

କାନପୁର ଲକ୍ଷ୍ନୌ ଅଲିଗଡ଼ ଆଗ୍ରା ଝାନ୍ସୀ ଓ ଚିତ୍ରକୁଟରେ ଏଥିପାଇଁ ଶିଳ୍ପମାନ ପ୍ରତିଷ୍ଠା କରାଯିବ ବୋଲି ଲୋକସଭାରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ ସୂଚନା ଦେଇଛନ୍ତି ଏହା ଫଳରେ ଦେଶୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି

ପାକିସ୍ତାନ ସୀମାନ୍ତ ସିସ୍ତାନ ବେଲୁଚିସ୍ତାନ ପ୍ରଦେଶରେ ଏହି ଘଟଣା ଘଟିଛି

ସୁନି ମୁସଲମାନ ଆତଙ୍କବାଦୀ ଗୋଷୀ ଜୈସ୍ ଅଲ୍ ଆଦଲ୍ ଏହି କାଣ୍ଡ ଭିଆଇଛି ବୋଲି ଦାବି କରିଛି ଜୟନ୍ତ ସିହ୍ନା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ରା କହିଛନ୍ତି ଯେ ଦେଶର ଉଡ଼ାଣ କ୍ଷେତ୍ରର ସଂପ୍ରସାରଣରେ 'ଉଡ଼ାନ୍ ଯୋଜନା' ବେଶ୍ ଫଳପ୍ରଦ ହୋଇଛି ଆକାଶବାଣୀ ସହ ଏକ ସାକ୍ଷାତକାରରେ ଶ୍ରୀ ସିହ୍ନା କହିଛନ୍ତି ଉଡାନ୍ ଯୋଜନା ବିଶ୍ୱର ଏକ ଅଭିନବ କାର୍ଯ୍ୟକ୍ରମ ଦିଲ୍ଲୀ ବିମାନ ବନ୍ଦରରୁ ଭିଡ଼ ହ୍ରାସ ପାଇଁ ଖୁବ୍ଶୀଘ୍ର ହିି୍ଡନ୍ ବିମାନ ଘାଟିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି ବ୍ୟାଡମିଣ୍ଟନ ଗୁଆହାଟୀଠାରେ ଚାଲିଥିବା ଜାତୀୟ ବରିଷ ବ୍ୟାଡମିଷ୍ଟନ ଚମ୍ପିୟନ୍ସିପ୍ରେ ଭାରତର ଲକ୍ଷ୍ୟ ସେନ୍ ଏବଂ ହର୍ଷିଲ ଦାନୀ ପୁରୁଷ ସିଙ୍ଗିଲ୍ସର ଚତୁର୍ଥ ରାଉଶ୍ଚରେ ପ୍ରବେଶ କରିଛନ୍ତି

ଶୀର୍ଷସ୍ଥାନରେ ଥିବା ଖେଳାଳିମାନେ ପ୍ରିକ୍ୱାର୍ଟର ରାଉଣ୍ଡରୁ ଖେଳ ଆରମ୍ଭ କରିବେ ସାଇନା ନେହୱାଲ ଏବଂ ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସରେ ପ୍ରମୁଖ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସମୀର ବର୍ମା ପୁରୁଷ ସିଙ୍ଗଲ୍ସର ନାମି କେଳାଳି ଭାବେ ବିବେଚିତ ହେଉଛନ୍ତି